ପିଏମ୍ କୃଷି କୁମ୍ଭ ଚଳିତବର୍ଷର ଖରିଫ୍ ରତୁରେ ରେକର୍ଡ଼ ପରିମାଶର ଖାଦ୍ୟଶସ୍ୟ ଉତ୍ପାଦନ ହେବା ବିଷୟ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଏହାଦ୍ୱାରା କୃଷକମାନଙ୍କୁ ବିହନ ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସହାୟତା ମିଳିବ ପ୍ରଧାନମନ୍ତ୍ରୀ କହିଛନ୍ତି କୃଷିକ୍ୟୁ ଭଳି କାର୍ଯ୍ୟକ୍ରମମାନ କୃଷକମାନଙ୍କୁ ସର୍ବାଧିକ ଲାଭ ପହଞ୍ଚାଇବ କୃଷିକ୍ୟୁ ଉତ୍ତର ପ୍ରଦେଶ ସରକାରଙ୍କର ଏକ ପ୍ରଶଂସନୀୟ ସଫଳତା ଯାହା ଆଗାମୀ ଦିନଗୁଡ଼ିକରେ କୃଷକମାନଙ୍କପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦି କହିଛନ୍ତି

ଜେକେ ଗନ୍ ଫାଇଟ୍ ଜନ୍ମୁ କାଶ୍ମୀରର ବାରମ୍ଭଳା କିଲ୍ଲାସ୍ଥିତ ସୋପୋର୍ର ପାଜାପ୍ଲୋରା ବେହରାମ୍ପୋରା ଅଞ୍ଚଳରେ ସନ୍ତାସବାଦୀ ମିଳିତ ବାହିନୀ ଯବାନମାନଙ୍କ ମଧ୍ୟରେ ଗ୍ରଳି ବିନିମୟରେ ଦୂଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଥିବାବେଳେ ସେନାବାହିନୀର କଣେ ଯବାନ ଶହିଦ୍ ହୋଇଛନ୍ତି ସରକାରୀ ସ୍ରତ୍ରରୁ ମିଳିଥିବା ଖବର ଅନୁସାରେ ଗୁଳି ବିନିମୟ ଆରମ୍ଭ ସମୟରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ୍ଙ୍କର ସାମରିକ ହୱିଟାଲ୍ରେ ପରଲୋକ ଘଟିଛି ସେନାବାହିନୀ ଜନ୍ମୁ କାଶ୍ମୀର ପୁଲିସ୍ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଦଳ ଓ ସିଆର୍ପିଏଫ୍ ଯବାନମାନଙ୍କୁ ନେଇ ମିଳିତ ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାଉ କରି ଖୋଜାଖୋଜି କରାଯିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ଦିଆଯାଇଥିଲା ଯବାନମାନେ ସନ୍ତାସବାଦୀମାନଙ୍କର ନିକଟବର୍ତ୍ତୀ ହେବା ସମୟରେ ସନ୍ତାସବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଛତିଶଗଡ଼ ଇଲେକ୍ସନ୍ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ସେହି ଅଭିଯୋଗ ପତ୍ରରେ ଚିଦାମ୍ଘରମ୍ଙ୍କ ପୁଅ କାର୍ତ୍ତି ଓ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର ରମଣଙ୍କର ମଧ୍ୟ ନାମ ରହିଛି ଶ୍ରୀ ଚିଦାମ୍ଘରମ୍ଙ୍କ ବିରୁଦ୍ଧରେ କଳାଧନ ନିବାରଣ ଆଇନରେ ଅଭିଯୋଗ କରାଯାଇଥିଲା

ସିବିଆଇ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏହି ମାମାଲାର ତଦନ୍ତ କରୁଛନ୍ତି

ଏହି ଅନୁମତି ଶ୍ରୀ ଚିଦାୟରମ୍ ଅଧ୍ୟକ୍ଷ ଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିରୁ ମିଳିବାକୁ ଥିଲା କିନ୍ତୁ ଏହି ଅନୁମତି ଅର୍ଥ ମନ୍ତ୍ରଣାଳୟରୁ ଦିଆଯାଇଥିଲା

ସେହି ସମୟରେ ଶ୍ରୀ ଚିଦାୟରମ୍ ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ଥିଲେ

ଦିଲ୍ଲୀର ଏକ ଅଦାଲତ ଶ୍ରୀ ଚିଦାୟରମ୍ ଓ ତାଙ୍କ ପୁଅଙ୍କୁ ଗିରଫ ହେବାରୁ ନଭେୟର ପହିଲା ପର୍ଯ୍ୟନ୍ତ ରିହାତି ଦେଇଛନ୍ତି ବୁଲେଟ୍ ଟ୍ରେନ୍ ଗୋୟଲ୍ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ କହିଛନ୍ତି ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର୍ ପାଇଁ ଜମି ସଂଗ୍ରହ ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ

ଶ୍ରୀ ଗୋୟଲ୍ କହିଛନ୍ତି ଜମି ସଂଗ୍ରହରେ ସାମାନ୍ୟ ବିଳମ୍ଘ ଘଟିଥିବା ସତ୍ତ୍ୱେ ଏହି ପ୍ରକଳ୍ପ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ସମ୍ପର୍ଶ୍ଣ ହେବ

ଆଗ୍ରା ବାରାଣସୀ ଦିଲ୍ଲ ଚଣ୍ଡୀଗଡ଼ ଓ ମୁମ୍ବାଇ ବେଙ୍ଗାଲୁରୁ କରିଡର୍ ଉପରେ କାର୍ଯ୍ୟ ଚାଲିଛି ଭବିଷ୍ୟତ୍ ଯୋଜନା ସଂକ୍ରାନ୍ତରେ ଉଲ୍ଲେଖ କରି ସେ କହିଛନ୍ତି କୋଇଲା ପରିବହନ ପାଇଁ କିଛି ସଡ଼କ ରହିଛି ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ଅଗ୍ରାଧିକାର ଭିତ୍ତିରେ ସମ୍ପର୍ଣ୍ଣ କରାଯିବ ଓ ଆଉ କିଛି ସଡ଼କ ପ୍ରାୟତଃ ସମ୍ପର୍ଶ୍ଣ ହେବା ଉପରେ ଶିପିଙ୍ଗ୍ ୱାଟର୍ ୱେକ୍ ଭାରତ ଓ ବାଙ୍ଗ୍ଲାଦେଶ ବାଣିଜ୍ୟ କାରବାର ଓ ଜାହାଜ ଚଳାଚଳ ପାଇଁ ଅନ୍ତର୍ଦେଶୀୟ ଓ ଉପକୂଳ ଜଳପଥର ବିକାଶ ଦିଗରେ ଅନେକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜାହାଜ ଚଳାଚଳ ସଚିବ ଗୋପାଳକୁଷ୍ଣ ଓ ବାଙ୍ଗ୍ଲାଦେଶ ଜାହାଜ ଚଳାଚଳ ସଚିବ ମହମ୍ମଦ ଅବ୍ଦଶ୍ ସମାଦ କହିଛନ୍ତି ଚଟଗ୍ରାମ ଓ ମୋଙ୍ଗ୍ଲା ବନ୍ଦରକୁ ଭାରତରୁ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯିବାକୁ ଦୁଇ ଦେଶ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି

ଭାରତର ଧୁବ୍ରି ଓ ବାଙ୍ଗ୍ଲାଦେଶର ପାନ୍ଗାଓଁକୁ ନୂଆ ବନ୍ଦର ଭାବେ ଅନ୍ତର୍ଭୁକ୍ତ କରାଯିବାପାଇଁ ଅନ୍ତର୍ଦେଶୀୟ ଜଳ ପରିବହନ ଓ ବାଣିଜ୍ୟ ରାଜିନାମାରେ ଏକ ନୂଆ ଚୁକ୍ତି ଅନ୍ତର୍ଭୁକ୍ତ କରାଯାଇଛି ଏହିସବୁ ରାଜିନାମା ଦୁଇ ଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନରେ ସହାୟତା କରିବ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶରେ ମଧ୍ୟ ବହୁମାତ୍ରାରେ ସାହାଯ୍ୟ କରିବ ଏହିସବୁ ସେବା ବ୍ୟତୀତ ଅନ୍ତର୍ଦେଶୀୟ ଓ ଉପକୂଳ ଜଳପଥ ଦେଇ ଯାତ୍ରୀବାହୀ କ୍ରୁଜ୍ ଓ ଅନ୍ୟାନ୍ୟ ଜାହାଜ ଚଳାଚଳ କରିବାପାଇଁ ଏସ୍ଓପି ଚୃଡ଼ାନ୍ତ ହୋଇଛି ବ୍ୟାଡ୍ମିଣ୍ଟନ୍ ଫ୍ରେଞ୍ଜ୍ ଓପନ୍ ବ୍ୟାଡ୍ମିଣ୍ଟନ୍ରେ କିଦାୟୀ ଶ୍ରୀକାନ୍ତ ସାଇନା ନେହୱାଲ୍ ଓ ପିଭି ସିନ୍ଧ୍ ଆଜି ପ୍ୟାରିସ୍ରେ ସେମାନଙ୍କର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଖେଳିବେ ପୁରୁଷ ସିଙ୍ଗଲ୍ସ୍ରେ କିଦାୟୀ ଶ୍ରୀକାନ୍ତ କାପାନ୍ର କେନ୍ତୋ ମୋମୋତାଙ୍କୁ ଭେଟୁଥିବା ବେଳେ ମହିଳା ସିଙ୍ଗଲ୍ସ୍ରେ ସାଇନା ଚୀନ୍ ତାଇପେଇର ତାଇ କୁ ଇଙ୍ଗ୍ଙ୍କୁ ଭେଟିବେ

ପୁରୁଷ ଡବଲ୍ସ୍ ଯୋଡ଼ି ସାତ୍ୱିକ ସାଇରାଜ ଓ ଚିରାଗ୍ ସେଟି ଭାରତୀୟ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ୍ ରେଡ୍ଗୀଙ୍କୁ ଭେଟିବେ

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଦ୍ୱିତୀୟ ଗୌହାଟୀ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବକୁ ଗତ ସନ୍ଧ୍ୟାରେ ଉଦ୍ଘାଟନ କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ସମାଜକୁ ଏକତା ସ୍ଚତ୍ରରେ ବାନ୍ଧି ରଖିବାପାଇଁ ଚଳଚ୍ଚିତ୍ର ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଜୈବିକ ଚାଷର ବିକାଶ ଓ ମହିଳା ଜୈବିକ ଚାଷୀ ଓ ଉଦ୍ୟୋଗପତିମାନଙ୍କୁ ପ୍ରୋହାହିତ କରିବା

ଜୈବିକ ବିହନ ଜୈବିକ ସ୍ୱତା ଲାଇନେନ୍ ବସ୍ତ ଓ ଅନ୍ୟାନ୍ୟ ଜୈବିକ ପଦାର୍ଥ ମଧ୍ୟ ପ୍ରଦର୍ଶିତ ହେବ ଏହି ଅବସରରେ ଲୋକସଙ୍ଗୀତ ଓ ନୃତ୍ୟ ମଧ୍ୟ ପରିବେଷଣ ହେବାର କାର୍ଯ୍ୟସ୍ରଚୀ ରହିଛି ଫିଲିପାଇନ୍ସ୍ ଆଇଲ୍ୟାଣ୍ଡ ଫିଲିପାଇନ୍ସ୍ର ଗୋରାକେ ଦ୍ୱୀପକୁ ଆଜି ଡଙ୍ଗା ଯୋଗେ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି

ସେଠାରେ ଜଳକୁ ସଫା କରିବାପାଇଁ ଦ୍ୱୀପକୁ ବନ୍ଦ୍ ରଖାଯାଇଥିଲା